ଏଥପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତଶାଳୟ ପକ୍ଷରୁ ଅନୁମତି ମିଳିଛି

ବର୍ଷକ ପରେ ସେ ଗୁଜରାଟ ହାଇକୋର୍ଟର ସ୍ତାୟୀ ବିଚାରପତି ମାନ୍ୟତା ପାଇଥିଲେ

ପଣ୍ଟିମବଙ୍ଗ ପୁଲିସ୍ର ଗୋଟିଏ ଟ୍ରପ୍ ମଧ୍ୟ ଏଥର ରାଜ୍ୟସ୍ତରୀୟ ପ୍ୟାରେଡ୍ରେ ଯୋଗଦେବେ

ଆସନ୍ତାକାଲି ଏହି ଟେଣ୍ଡର ଖୋଲାଯିବ

ଗତକାଲିଠାରୁ ଛାତ ଉପରୁ ଚୁନ ଛଡ଼ାଯାଇ ମରାମତି କରାଯାଉଛି